ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇନ୍ ତା' ବାଟରେ କାର୍ଯ୍ୟ କରିଥିବାର କହିଛନ୍ତି

ଭୋପାଳଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ ତାଙ୍କ ଇସ୍ତଫା ବିଷୟରେ ଘୋଷଣା କରିଥିଲେ

ରାଜ୍ୟପାଳ ଲାଲଜି ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି କମଳନାଥଙ୍କ ଇସ୍ତଫା ପରେ ରାଜ୍ୟରେ ବିଜେପି ନେତୃତ୍ୱରେ ସରକାର ଗଠନ ପାଇଁ ରାସ୍ତା ଉନ୍କକ୍ତ ହୋଇଯାଇଛି ବିଧାନସଭାରେ ଆସ୍ଥା ସୂଚକ ଭୋଟ ଲୋଡ଼ାଯିବା ପୂର୍ବରୁ କମଳନାଥ ତାଙ୍କ ପଦରୁ ଇସଫା ଦେବା ବିଷୟ ଘୋଷଣା କରିଥିଲେ

ପୂର୍ବର୍ତ୍ତ ମାମଲାର ଦୋଷୀ ବ୍ୟକ୍ତିମାନେ ସମସ୍ତ ପ୍ରକାରର ନ୍ୟାୟିକ ସ୍ୱବିଧାର ଉପଯୋଗ କରିସାରିଥିଲେ ଦୋଷୀବ୍ୟକ୍ତିମାନଙ୍କ ଦ୍ୱାରା ଶେଷ ମ୍ବହର୍ତ୍ତରେ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଓ ସ୍ରପ୍ରିମ୍କୋର୍ଟ ଖାରଜ କରିଦେବା ପରେ ସେମାନଙ୍କୁ ଫାଶୀ ଦେବାପାଇଁ ରାସ୍ତା ଉନ୍କକ୍ତ ହୋଇଯାଇଥିଲା

ଦୋଷୀମାନଙ୍କୃ ଫାଶୀ ଦିଆଯିବା ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାଙ୍କର ମାଆ ନିର୍ଭୟା ଓ ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ପ୍ରତି ଅଦାଲତ ନ୍ୟାୟ ପ୍ରଦାନ କରିଥିବାରୁ ଅଦାଲତଙ୍କ ପ୍ରତି କୃତଜ୍ଞତା କଣାଇଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ପରିଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ଓ ତାଙ୍କର ଆତ୍ମା ସଦ୍ଗତି ଲାଭ କରିଛି ସେ କହିଛନ୍ତି ଏହି ମାମଲାରୁ ମଧ୍ୟ ନ୍ୟାୟିକ ବ୍ୟବସ୍ଥାରେ ଥିବା ତ୍ରୁଟିଗୁଡ଼ିକ ଲୋକଲୋଚନକୁ ଆସିଛି ସେହି ତ୍ରଟିଗୁଡ଼ିକରୁ ଦୋଷୀ ବ୍ୟକ୍ତିମାନେ ଯଥେଷ୍ଟ ଫାଇଦା ହାସଲ କରିଥିବାର ସେ କହିଛନ୍ତି ଏଭଳି ଘୂଣ୍ୟ ଅପରାଧ ମାମଲାଗୁଡ଼ିକର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟମାନ ସ୍ଥାପନ କରିବା ପ୍ରତି ଗୁରୁତ୍ୱ ଆରୋପ କରି ଠିକ୍ ସମୟରେ ନ୍ୟାୟ ପ୍ରଦାନ କରାଯିବାକ୍ ସେ କହିଛନ୍ତି ପିଏମ୍ ନିର୍ଭୟା ନିର୍ଭୟା ମାମଲାର ଦୋଷୀ ବ୍ୟକ୍ତିମାନଙ୍କୁ ଫାଶୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନ୍ୟାୟପାଳିକା ତା'ର କର୍ଭବ୍ୟ ସମ୍ପାଦନ କରିଛି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କର ସମ୍ମାନ ଓ ସୁରକ୍ଷାକୁ ନିଶ୍ଚିତ କରିବାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ ସେ କହିଛନ୍ତି ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ନିକର ପାରଦର୍ଶିତାର ପ୍ରଦର୍ଶନ କରିଆସୁଛି ଶ୍ରୀ ମୋଦି କହିଛନ୍ତି ଦେଶର ଜନସାଧାରଣ ଏକାଠି ହୋଇ ଏଭଳି ଏକ ଭାରତ ଗଠନ କରିବା ଉଚିତ ଯେଉଁଠି ମହିଳାମାନେ କ୍ଷମତାପନ୍ନ ହୋଇପାରିବେ ଓ ଗ୍ରଶବତ୍ତା ଏବଂ ସମାନ ସୁଯୋଗକୁ ପ୍ରାଧାନ୍ୟ ଦିଆଯିବ

ସେ କହିଛନ୍ତି ସଂକ୍ରମିତ ଲୋକଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପ୍ରକ୍ରିୟା ଜାରି ରହିବ ଓ ସେହି ଲୋକମାନେ କିଏ ସ୍ଥାନରେ ରହିଛନ୍ତି ତାହା କାଶିବା ପାଇଁ ଉଦ୍ୟମ କାରି ରହିଛି ସେ କହିଛନ୍ତି କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛନ୍ତି ଓ କରୋନା ଭୂତାଶୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଉଦ୍ଦିଷ୍ଟ ନିୟମଗୁଡ଼ିକୁ ଲଙ୍ଘନ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଛି କରୋନା ଭୂତାଣ୍ର ସଂକ୍ରମଣ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଉଲ୍ଲେଖ କରି ସେ କହିଛନ୍ତି ଲୋକମାନଙ୍କୁ ପରସ୍କରଠାରୁ ଦୂରତ୍ୱ ବଙ୍ଗାୟ ରଖିବା ପାଇଁ ଶତପ୍ରତିଶତ ଉଦ୍ୟମ କରାଯିବା ଆବଶ୍ୟକ ଓ କନତା କର୍ଫ୍ୟୁକ୍ ଏକ ଜନଆନ୍ଦୋଳନରେ ପରିଣତ କରାଯିବା ଉଚିତ୍

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଅଭାବ ଦେଖାଦେଇଥିବା ଖବରକ୍ତ ସେ ଅଗ୍ରାହ୍ୟ କରିଛନ୍ତି ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମୁଖ୍ୟ ବୈଜ୍ଞାନିକ ରମଣ ଗଙ୍ଗାଖେଦକର ବେସରକାରୀ ପରୀକ୍ଷାଗାରଗ୍ରଡ଼ିକର ଆବଶ୍ୟକତା ବିଷୟ ଉଲ୍ଲେଖ କରି କହିଛନ୍ତି ଭ୍ରତାଣୁ ସଂକ୍ରମଣକୁ ରୋକିବା ପାଇଁ ଯଥେଷ୍ଟ ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ କହିଛନ୍ତି ଭୂତାଣୁ ସଂକ୍ରମଣ ଯଦି ଭୁଲବଶତଃ ତୂତୀୟ ପର୍ଯ୍ୟାୟରେ ପହଞ୍ଚିଯାଏ ତେବେ ବେସରକାରୀ ପରୀକ୍ଷାଗାରଗୁଡ଼ିକରେ ସଂକ୍ରମିତ ଲୋକମାନଙ୍କ ପରୀକ୍ଷା କରାଯିବା ସଂକ୍ରାନ୍ତ ନିଷ୍ପତ୍ତି ନେବାର ଆଉ କୌଣସି ଫଳ ମିଳିବ ନାହିଁ ପିଏମ୍ ନାଇନ୍ କଲ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ

କେବଳ ଯେଉଁମାନେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଛନ୍ତି ସେହି ବ୍ୟକ୍ତିମାନେ ବାହାରକୁ ଯାଇ ପାରିବେ ସେ କହିଛନ୍ତି ଏହି କନ ଆନ୍ଦୋଳନର ସଫଳତା ଓ ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆମକୁ ଆଗକୁ ଆସୁଥିବା ଚାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ରବିବାର ଦିନର ଏହି ପଦକ୍ଷେପ ଜାତୀୟ ସ୍ୱାର୍ଥ ଦିଗରେ ଲୋକମାନଙ୍କର ସଂଯମ ସଂକଳ୍ପବଦ୍ଧତା ଓ କର୍ତ୍ତବ୍ୟ ପାଳନର ଏକ ପ୍ରତୀକ ହେବ

ଭୂତାଣୁ ସଂକ୍ରମଣ ଯୋଗୁଁ ହସ୍ୱିଟାଲଗୁଡ଼ିକ ଉପରେ ପଡ଼ୁଥିବା ଚାପର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିୟମିତ ଯାଞ୍ଚ ଭଳି କାର୍ଯ୍ୟକୁ ଏଡାଇବା ଓ ଅସ୍ତ୍ରୋପ୍ରଚାର ଆଦି କାର୍ଯ୍ୟକୁ ଅନ୍ୟ ଏକ ସମୟରେ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଅର୍ଥନୈତିକ ସ୍ଥିତି ସଂକ୍ରାନ୍ତରେ ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କୋଭିଡ୍ ନାଇଣ୍ଟିନ୍ ଅର୍ଥନୈତିକ ସହାୟତା ଟାସ୍କଫୋର୍ସ ଗଠନ ବିଷୟ ଘୋଷଣା କରିଛନ୍ତି ଏହି ଟାସ୍କଫୋର୍ସ ଅର୍ଥମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉପାୟଗୁଡ଼ିକ ଉପରେ କାର୍ଯ୍ୟ କରିବ ସହାୟକ କର୍ମଚାରୀ ଡ୍ରାଇଭର ଓ ମାଳିମାନଙ୍କ ଭଳି ଘରେ ଆସି କାର୍ଯ୍ୟ କରୁଥିବା ଲୋକମାନଙ୍କର ବେତନ କମ୍ ନ କରି ସମସ୍ତଙ୍କ ପ୍ରତି ଦୟାମନୋଭାବ ପୋଷଣ କରିବାକ୍ ସେ ଅନ୍ଦରୋଧ କରିଛନ୍ତି ଭୟଭୀତ ହୋଇ ଅଧିକ ସାମଗ୍ରୀ ବଜାରରୁ କିଣି ମହଜୁଦ କରି ନ ରଖିବା ପାଇଁ ଲୋକମାନଙ୍କୁ ଅନୁରୋଧ କରି ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥ ଓ ରେସନ ସାମଗ୍ରୀ ମହକୁଦ ହୋଇ ରହିଥିବାର ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣକୁ ନିଶ୍ଚିତ କିରବା ଦିଗରେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ପରିଶେଷରେ ଗୁଜବଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ମାସ୍କ ଏକ୍ଟପୋର୍ଟ୍ ବ୍ୟାନ୍ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ କେନ୍ଦ୍ର ସରକାର ସର୍ଜିକାଲ୍ ଓ ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ମାସ୍କଗ୍ରଡ଼ିକର ରପ୍ତାନୀ ଉପରେ ନିଷେଧାଜ୍ଞା ଲାଗ୍ର କରିଛନ୍ତି ବୟନଶିଳ୍ପ ମନ୍ତ୍ରଣାଳୟ ରପ୍ତାନୀ ନୀତିରେ ସଂଶୋଧନ କରି ଦ୍ରଇର୍ ତିନି ପରସ୍ତର ମାସ୍କଗ୍ରଡ଼ିକର ରପ୍ତାନୀ ଉପରେ ନିଷୋଧାଜ୍ଞା ଲାଗୁ କରିଛି ମାସ୍କ ଉତ୍ପାଦନ ଓ ଯୋଗାଣରେ ଦେଖାଦେଉଥିବା ଅସୁବିଧା ଯୋଗୁଁ ଏହି ନିଷ୍କଭି ନିଆଯାଇଛି

ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ

ଦେଶ ବିଭାଜନ ପୂର୍ବରୁ ତାଙ୍କ ପରିବାର ଜାମସେଦପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲା